ପ୍ରତ୍ୟେକ ଜିଲ୍ଲାରେ ସଂକ୍ରମିତ ରୋଗ ନିରୂପଣ କେନ୍ଦ୍ର ପ୍ରତିଷା କରାଯିବା ସହ ବ୍ଲକସ୍ତରରେ ସାର୍ବଜନୀନ ସ୍ୱାସ୍ସ୍ୟ ପରୀକ୍ଷାଗାର ସ୍ରାପନ କରାଯିବ ଶିକ୍ଷାକ୍ଷେତ୍ର ସଂପର୍କରେ ସ୍ରଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ 'ଦୀକ୍ଷା ଆପ୍' ମାଧ୍ଘମରେ ଶିକ୍ଷାଦାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ

ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅତିତୀବ୍ର ସାମୁଦ୍ଧିକ ଝଡ଼ରେ ପରିଶତ ହେବାର ସମ୍ଭାବନା ରହିଛି ଏଥିଲାଗି ରାକ୍ୟର ଉପକକବର୍ଭୀ ଅଞ୍ଞଳଗୁଡ଼ିକ ଲାଗି ବାତ୍ୟା ସୂଚନା କାରି କରାଯାଇଛି